କ୍ୟାମ୍ପେନିଂ ଏଣ୍ଡସ ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ

ପ୍ରଚାରର ଆଜି ଅନ୍ତିମ ଦିବସ ହୋଇଥିବାରୁ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତାମାନେ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେବେ ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ବରିଷ୍ଣ ନେତା ରାଜନାଥ ସିଂ ସ୍କୃତି ଇରାନି କଂଗ୍ରେସ ନେତା କମଳନାଥ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଦିଗ୍ବିଜୟ ସିଂ ଏବଂ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ଗତକାଲି ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇ ନିଜନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ ମିକ୍କୋରାମରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବେଶ୍ ସରଗରମ ରହିଆସିଥିବା ନିର୍ବାଚନ ପ୍ରଚାର ଅନ୍ତିମ ଚରଣରେ ପହଞ୍ଚୁଛି ସେହିଭଳି ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରଚାର ଅଭିଯାନ ଜୋରଦାର ଚାଲିଛି

ଗିରଫ ଅଭିଯୁକ୍ତର ନାଁ ସୁରେଶ ନାୟାର ସେ ଦରଘାରେ ବିସ୍କୋରଣ ପାଇଁ ବୋମା ଯୋଗାଇଥିବା ଅଭିଯୋଗ ହୋଇଛି

ନକ୍ସଲ କିଲ୍ଡ ଛତିଶଗଡ଼ର ମାଓବାଦୀ ଅଧୁଷିତ ବିଜ୍ଞାପୁର ଜିଲ୍ଲାରେ ଗତକାଲି ଗୁଳିବିନିମୟ ଘଟି ଦୁଇଜଣ ନକ୍ସଲବାଦୀଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି ଜିଲ୍ଲାର ଏସ୍ପି ମୋହିତ ଗର୍ଗ କହିଛନ୍ତି ନୀଳମାଡଗୁ ଓ କୋରିନ୍ଜେଡ୍ ଅଞ୍ଚଳରେ କିଲ୍ଲା ରିଜର୍ଭ ପୁଲିସ୍ ଗାର୍ଡ ଏବଂ ସ୍କେଶାଲ୍ ଟାସ୍କଫୋର୍ସର ଯବାନମାନେ ତଲାସୀ ଅଭିଯାନ ଚଳାଇଥିବା ବେଳେ କିଛି ନକ୍କଲବାଦୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଫଳରେ ଯବାନମାନଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା ଖୋଟ୍ଟାଖୋଜି ପରେ ଜଣେ ନକ୍ସଲବାଦୀର ମୃତଦେହ ମିଳିଥିଲା ତା' ପାଖରୁ ଏକ ରାଇଫଲ୍ ଓ ଏକ ବନ୍ଧୁକ ଏବଂ ଗୁଳିଗୁଳା ଜବତ କରାଯାଇଛି ସେହିଭଳି ବୋର୍ଜେ ଗାଁ ନିକଟରେ ପୁଲିସ୍ ସହ ଆଉ ଏକ ଗୁଳି ବିନିମୟରେ ଜଣେ ନକ୍କଲବାଦୀ ପ୍ରାଣ ହରାଇଛି ତା' ପାଖରୁ ଦୁଇଟି ରାଇଫଲ ଗୋଟିଏ ଟିଫିନ୍ ବମ୍ ଓ କେତେକ ଅସ୍ତ୍ରଶସ୍ତ ଜବତ କରାଯାଇଛି ଆହତ ଯବାନଙ୍କ ବେକରେ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଇଣ୍ଡିଆ ମାଳଦୀପ ମାଳଦୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସହିଦ୍ ଆଜି ନୂଆଦିଲ୍ଲୀଠାରେ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିବେ ଉଭୟ ପାରସ୍କରିକ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଶ୍ରୀ ସହିଦ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆସନ୍ତାକାଲି ସାକ୍ଷାତ କରିବେ ନୂଆ ସରକାର ମାଳଦୀପରେ କ୍ଷମତାକୁ ଆସିବା ପରେ ଶ୍ରୀ ସହିତ ପ୍ରଥମ ଉଚ୍ଚସ୍ତରୀୟ ପ୍ରତିନିଧି ଭାବେ ଚାରିଦିନିଆ ଭାରତ ଗସ୍ତରେ ଆସିଚ୍ଛନ୍ତି ରୋମାନିଆ ଏଫ୍ଏମ୍ ଇଣ୍ଡିଆ ରୋମାନିଆର ବୈଦେଶିକ ମନ୍ତ୍ରୀ ତେଓଦର୍ ମେଲେସ୍କାନୋ ଆଜି ନ୍ରଆଦିଲ୍ଲୀଠାରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାକ୍ଷାତ କରିବେ ଶ୍ରୀ ମେଲେେସ୍କାନୋ ଚାରିଦିନିଆ ଭାରତ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ଟ୍ୱିଟ୍ କରି କହିଛନ୍ତି ଶ୍ରୀ ମେଲେସ୍କାନୋ ତାଙ୍କ ଭାରତ ରହଣି କାଳରେ ସହକାରୀ ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କୁ ମଧ୍ୟ ସାକ୍ଷାତ କରିବେ

ଏହା ଫଳରେ ହଜାର ହଜାର କୋଟି ଟଙ୍କାର ନିବେଶ ହେବା ସହ ନିଯୁକ୍ତି ସ୍ୱଯୋଗ ବୃଦ୍ଧି ପାଇବ ଭାରତୀୟ ତୈଳ ନିଗମର ଅଧିକାରୀ ପାର୍ଥ ଭୋରା ମୁମ୍ବାଇଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଇଣ୍ଡିଆନ ଅଏଲ୍ ଭାରତ ପେଟ୍ରୋଲିୟମ୍ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ଆଦି ରାଷ୍ଟ୍ରାୟତ୍ତ ତୈଳକମ୍ପାନିଗ୍ରଡ଼ିକ ପକ୍ଷରୁ ଏହି ସଂପ୍ରସାରଣ କାର୍ଯ୍ୟ ହାତକୁ ନିଆଯିବ ଦେଶରେ ଏବେ ଇନ୍ଧନର ଚାହିଦା ବୃଦ୍ଧି ପାଇଛି ନୂଆ ବଜାର ଆବଶ୍ୟକତା ଏବଂ ଖାଉଟି ଚାହିଦାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ପେଟ୍ରୋଲ୍ ପମ୍ପ ଖୋଲିବାର ଆବଶ୍ୟକତା ଦେଖାଦେଇଥିବାରୁ ସରକାର ଏହି ନିଷ୍ପଭ୍ତି ନେଇଛନ୍ତି

ପଶ୍ଚିମବଙ୍ଗର ଜଣେ ଦଲାଲ ଏହି ଶ୍ରମିକମାନଙ୍କୁ ତାଞ୍ଜାନିଆରେ ଉଚ୍ଚ ବେତନରେ କାମ ଦେବାର ଲୋଭ ଦେଖାଇ ଜାଲ୍ କାଗଜପତ୍ରରେ ସେଠାକୁ ପଠାଇଥିଲା

ବିହାର ସେସନ୍ ବିହାର ବିଧାନସଭା ଓ ବିଧାନ ପରିଷଦର ଶୀତକାଳୀନ ଅଧିବେଶନ ଆକିଠାରୁ ଆରମ୍ଭ ହେବ ପାଞ୍ଚଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନ ଚଳିତମାସ ତିରିଶ ତାରିଖ ଯାଏଁ ଚାଲିବ ଶୀତକାଳୀନ ଅଧିବେଶନକୁ ସଫଳ କରିବା ସକାଶେ ବାଚସ୍କତି ବିଜୟ କୁମାର ଚୌଧୁରୀ ରାଜନୈତିକ ଦଳଗୁଡ଼ିକୁ ଆହ୍ଚାନ କରିଛନ୍ତି

ରୂଷିଆ ସହିତ ଭାରତର ଦ୍ୱିପାକ୍ଷିକ ପ୍ରତିରକ୍ଷା ସଂପର୍କକୁ ସୁସ୍ହତ କରିବା ଏବଂ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବା ଏହି ଗସ୍ତର ଲକ୍ଷ୍ୟ ଏହି ଗସ୍ତ ଅବସରରେ ଆଡ୍ମିରାଲ୍ ଶ୍ରୀ ଲାମ୍ବା ତାଙ୍କର ରୁଷିଆ ପ୍ରତିପକ୍ଷ ଆଡମିରାଳ୍ ଭ୍ରାଡିମିର୍ କୋରେଲେଭଙ୍କ ଭେଟିବେ

ଜାତିସଂଘର ଜଣେ ବରିଷ ଅଧିକାରୀ କହିଛନ୍ତି ଯେ ରାଜଧାନୀ ଦିଲ୍ଲୀ ନିକଟ ଉଭର ପ୍ରଦେଶର ଗୌତମବୃଦ୍ଧ ନଗରରେ ଅବସ୍ଥିତ ଏହି ଜମଜ ସହର ୟୁନିଭରସିଟି ସିଟି ପର୍ଯ୍ୟାୟଭୁକ୍ତ ହେବାକୁ ମନୋନୀତ ହୋଇଛି ଏହି ମାନ୍ୟତା ପାଇଁ ଭାରତରୁ ମୁମ୍ୟାଇ ଓ ବେଙ୍ଗାଲ୍ରୁ ମନୋନୀତ ହୋଇଥିଲେ ମଧ୍ୟ ନଏଡା ଏହି ଦୁଇ ସହରକୁ ପଛରେ ପକାଇ ଦେଇଛି

ସରକାରଙ୍କ ପକ୍ଷରୁ ଏହି ମାମଲା ଲଢ଼ୁଥିବା ବରିଷ୍ଣ ଆଇନଜ୍ଞ ଉଜ୍ଜଳ ନିକମ୍ କହିଛନ୍ତି ଯେ ମ୍ରମ୍ଘାଇ ଆକ୍ମଣ ଘଟଣା ପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ପାକିସ୍ତାନ ସରକାର ଘଙ୍କ ଘୋଡ଼ାଇ ରଖୁଥିବାରୁ ତା'ର ବିଚାର ହୋଇପାରୁ ନାହିଁ

ସମ୍ଭିଧାନ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଧାନ ବିଚାରପତି ଗତକାଲି ଏକ ଭୋଜିସଭାର ଆୟୋଜନ କରିଥିଲେ ଏଥିରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶମିଆଁମାର ଥାଇଲାଣ୍ଡ ନେପାଳ ଓ ଭୂଟାନ ଆଦିର ପ୍ରଧାନବିଚାରପତି ତଥା ବିଚାରପତିଗଣ ଯୋଗ ଦେଇଥିଲେ

ଏଥିରେ ଅନେକ ଘରଦ୍ୱାର ଭାଙ୍ଗିଥିଲେ ମଧ୍ୟ ମୃତକଙ୍କ ସଂଖ୍ୟା ଜଣାପଡ଼ି ନାହିଁ ସେଠାରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ଇରାନର ଏହି ଅଞ୍ଚଳଟି ଇରାକର ସୀମାବର୍ତ୍ତୀ ହୋଇଥିବାରୁ ଭୂମିକମ୍ପର ପ୍ରଭାବ ମଧ୍ୟ ଇରାକରେ ଅନୁଭୂତ ହୋଇଛି